ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏହି ଦୁର୍ଦ୍ଦିନରେ କେରଳ ସରକାରଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଛନ୍ତି

ବାଜପେୟୀ ଆସେସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଚିତାଭସ୍କ ଆଜି ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗଙ୍ଗାରେ ବିସର୍ଜିତ ହେବ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଜେପି ସଭାପତି ଅମିତ ଶାହା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ବାଜପେୟୀଙ୍କ ପରିବାର ସଦସ୍ୟ ଏବଂ ବହୁ ସାଧୁ ଧାର୍ମିକ ନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେବାର କାର୍ଯ୍ୟକ୍ମ ରହିଛି

ଦିଲ୍ଲୀର ପ୍ରାର୍ଥନା ସଭାରେ ଦେଶର ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେବେ ଲକ୍ଷ୍ନୌ ପ୍ରାର୍ଥନା ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବାଜପେୟୀଙ୍କ ସଂପର୍କୀୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ଏଥିପାଇଁ ଅସ୍ତି କଳସମାନ ସବୁ ରାଜ୍ୟର ରାଜଧାନୀ ଏବଂ ଜିଲ୍ଲା ସଦର କାର୍ଯ୍ୟାଳୟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ଏହାଛଡ଼ା ସ୍ୱର୍ଗତ ବାଜପେୟୀଙ୍କ ସ୍କୁତିରେ ସବୁ ରାଜ୍ୟର ରାଜଧାନୀ ଜିଲ୍ଲା ସଦର କାର୍ଯ୍ୟାଳୟ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ପ୍ରାର୍ଥନା ସଭା କରାଯିବାକୁ ନିଷ୍କଭି ନିଆଯାଇଛି

ଏହି ବିପ୍କାତରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଆକାରରେ ଦୁଇଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି

ଆକାଶମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଧିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟକୁ ଆବଶ୍ୟକ ଖାଦ୍ୟଶସ୍ୟଔଷଧପତ୍ର ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସେ କେରଳ ସରକାରଙ୍କୁ ପ୍ରତିଶ୍ରତି ଦେଇଛନ୍ତି

ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କେରଳର କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକ ଏବେ ମଧ୍ୟ ଅପହଞ୍ଚ ଅବସ୍ଥାରେ ରହିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ତରେଶ ପ୍ରଭ୍ କେରଳ ପାଇଁ ବିମାନ ଭଡ଼ା ଏହି ଦୁର୍ଦ୍ଦିନକୁ ଆଖିଆଗରେ ରଖି କମ୍ କରିବାକୁ ଘରୋଇ ବିମାନ ସେବା ପ୍ରଦାନକାରୀମାନଙ୍କୁ ଅନୁରୋଧ କରିଛନ୍ତି ଏହାଛଡ଼ା ରାଜ୍ୟକୁ ଉଦାର ହୂଦୟରେ ସହାୟତା ଯୋଗାଇଦେବାକୁ ଶ୍ରୀ ପ୍ରଭୁ ଶିଳ୍ପପତି ବ୍ୟବସାୟୀ ଓ ଦାତବ୍ୟ ଅନୁଷ୍ଠାନଗୁଡ଼ିକୁ ନିବେଦନ କରିଛନ୍ତି ଏନ୍ସି ଏମ୍ସି କେରଳ ଜାତୀୟ ସଂକଟ ପରିଚାଳନା କମିଟି ଏନ୍ସିଏମ୍ସି କୋଚିଠାରେ ଥିବା ନୌବାହିନୀର ବିମାନଘାଟିକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି

ଏଥିରେ କୋଚି ବିମାନଘାଟିକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା

ଷ୍ଟେଟ୍ ଗମେଣ୍ଟ୍ ଏଡ୍ ଅନେକ ରାଜ୍ୟ ସରକାର ବନ୍ୟା ବିଧ୍ୱସ୍ତ କେରଳକୁ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ବିଷୟ ଘୋଷଣା କରିଛନ୍ତି

କେରଳ ବନ୍ୟାରେ ମୃତାହତଙ୍କ ପାଇଁ ସାଉଦୀ ରାଜା ସଲ୍ମାନ୍ ବିନ୍ ଅବ୍ଦୁଲ ଅଜିଜ୍ ଏବଂ ଯୁବରାଜ ମହମ୍ମଦ ବିନ୍ ସଲ୍ମାନ୍ ଦୁଃଖ ପ୍ରକାଶ କରିବା ସହ ରାଷ୍ଟ୍ରପତିଙ୍କୁ ଏହି ମର୍ମରେ ଏକ ବାର୍ତ୍ତା ଦେଇଛନ୍ତି

ଜେକେ ଇନ୍ଫିଲ୍ଟ୍ରେସନ୍ ଜାମ୍ଗୁ କାଶ୍ମୀରର କୁପୱାଡ଼ା ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣରେଖା ନିକଟ ଟାଙ୍ଗଧର ସେକୁରଠାରେ ଗତକାଲି ସେନାବାହିନୀ ସନ୍ତାସବାଦୀଙ୍କର ଏକ ଅନୁପ୍ରବେଶ ଉଦ୍ୟମକୁ ପଶ୍ଡ କରିଦେଇଛି ଏଥିରେ ତିନିକ୍ଷଣ ସନ୍ତାସବାଦୀ ନିହତ ହୋଇଛନ୍ତି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଏସ୍ପି ବୈଦ ଏଥିନେଇ ପୁଷ୍ଟି କରିଛନ୍ତି ଅନୁପ୍ରବେଶ ଉଦ୍ୟମ କରୁଥିବା ଏକ ସନ୍ତାସବାଦୀ ଦଳକୁ ସୁରକ୍ଷାକର୍ମୀମାନେ ଅଟକାଇବା ସହ ଆତ୍ମସମର୍ପଣ କରିବା ପାଇଁ କହିବା ସତ୍ତ୍ୱେ ସେମାନେ ଅଚାନକ ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ତିନି ସନ୍ତ୍ରାସବାଦୀଙ୍କ ମୃତ୍ୟୁ ଘଟିଛି

ଜେକେ ଯୱାନ କିଲ୍ଡ ଉତ୍ତର କାଶ୍ମୀର ସୀମାନ୍ତବର୍ତ୍ତୀ ଜିଲ୍ଲା କୁପୱାଡ଼ାର ନିୟନ୍ତ୍ରଣରେଖା ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣରେ ଜଣେ ସେନା ଯବାନ ଶହୀଦ ହୋଇଛନ୍ତି

ବ୍ୟାଙ୍କପ୍ସି ଲ ପଞ୍ଜିକୃତ ଆକଳନକାରୀ ବା ଭାଲ୍ୟୁୟର୍ସମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ସରକାର ଚିନ୍ତା କରୁଛନ୍ତି ଏହାଦ୍ୱାରା ଦେବାଳିଆ କମ୍ପାନିମାନଙ୍କର ଉତ୍ତମ ମୂଲ୍ୟାୟନ କରାଯାଇ ସେହିଅନୁସାରେ ସେମାନଙ୍କ ମାମଲାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ଗତକାଲି ମୁମ୍ଘାଇଠାରେ କର୍ପୋରେଟ୍ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସ କହିଛନ୍ତି ଯେ ବର୍ତ୍ତମାନର ଦେବାଳିଆ ଆଇନ୍ ଯୁଗୋପଯୋଗୀ ହୋଇନଥିବାରୁ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ଏହାକୁ ଦୂଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ବିଚାର କରୁଛନ୍ତି ଦାଉଦ୍ ଆରେଷ୍ଟେଡ୍ ଦାଉଦ୍ ଇବ୍ରାହିମ୍ର ଡାହାଣହାତ କୁହାଯାଉଥିବା ଜବୀର ମୋତିକୁ ଗତକାଲି ଲଣ୍ଡନରୁ ଗିରଫ କରାଯାଇଛି ମୋତି ବ୍ରିଟେନ୍ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଅନ୍ୟାନ୍ୟ ଦେଶରେ ଦାଉଦ୍ ଇବ୍ରାହିମ୍ର ଅର୍ଥ କାରବାର ଓ ଅନ୍ୟାନ୍ୟ ବ୍ୟବସାୟ ବୁଝୁଥିଲା ମୋତି ଜଣେ ପାକିସ୍ତାନୀ ନାଗରିକ ଏବଂ ସେ ଦାଉଦ୍ ଓ ତା'ର ପତ୍ନୀ ମହକ୍ଷାବିନ୍ର ଅତି ବିଶ୍ୱସ୍ତ ବ୍ରିଟିଶ୍ ପୋଲିସ୍ ମୋତିକୁ ଅଧିକ ପଚରାଉଚରା ପାଇଁ ନେଇଛି

ପାଣ୍ଠି ନଥିବା ଲୋକଙ୍କୁ ପାଖି ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ

ଆମ କଟକ ପ୍ରତିନିଧି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ବିଶେଷ ସଫଳ ହୋଇଛି

ପ୍ରତିଯୋଗିତାର ଏହା ହେଉଛି ଦ୍ୱିତୀୟ ସଂସ୍କରଣ